ବାଂଲାଦେଶ ଭୂଟାନ୍ ଭାରତ ମ୍ୟାମାର୍ ନେପାଳ ଶ୍ରୀଲଙ୍କା ଓ ଥାଇଲ୍ୟାଣ୍ଡକ୍ ନେଇ ଗଠିତ ଏହି ଆଞ୍ଚଳିକ ରାଷ୍ଟ୍ରଗୋଷୀ ବିମ୍ଷେକ୍ର ନେତାମାନେ କାଠମାଣ୍ଡୁ ଘୋଷଣାନାମାକୁ ଅନୁମୋଦନ କରିବେ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ଆଭ୍ୟନ୍ତରୀଣ ଯୋଗାଯୋଗ ପ୍ରତିଷା ପାଇଁ ବିମ୍ଷ୍ଟେକ୍ ଗ୍ରୀଡ଼୍ ଇଷ୍ଟର କନେକ୍ସନ୍ ବ୍ୟବସ୍ଥା ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ଏହି ଆଲୋଚନାର ଫଳାଫଳ ଉପରେ ବିମ୍ଷେକ୍ର ଭବିଷ୍ୟତର କାର୍ଯ୍ୟପନ୍ଥା ଓ ଭୂମିକା ନିର୍ଦ୍ଧାରିତ ହେବ ଏହି ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥାଇଲ୍ୟାଣ୍ଡ ମ୍ୟାମାର୍ ଓ ଭୂଟାନ୍ର ନେତାମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଆଜି ସନ୍ଧ୍ୟାରେ ଶ୍ରୀ ମୋଦି ମଧ୍ୟ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କେପି ନଡ୍ରା ଗତକାଲି ନୂଆଦିଲ୍ଲୀଠାରେ କେରଳର ବନ୍ୟା ସହାୟତା କାର୍ଯ୍ୟ ସମୀକ୍ଷା କରିବା ପରେ ତୁରନ୍ତ ସେଠାକୁ ଏକ ଡାକ୍ତରୀ ଦଳ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ବନ୍ୟା ଅଞ୍ଚଳରେ ମହାମାରୀ ବ୍ୟାପିବାର ଆଶଙ୍କା ଥିବାରୁ ପରିସ୍ଥିତି ଉପରେ କେନ୍ଦ୍ର ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ବିଶେଷ କରି ଲେଟୋସିରୋସିସ୍ ଝାଡ଼ାବାନ୍ତି ଓ ଡେଙ୍ଗୁ ବ୍ୟାପିବାର ଭୟ ବେଶି ଥିବାରୁ ଏଥିପାଇଁ ସବୁ ସମ୍ଭାବ୍ୟ ପଦକ୍ଷେପ ଆଗୁଆ ଗ୍ରହଣ କରାଯାଇଛି ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ଶୈଳଜାଙ୍କ ସହ ଶ୍ରୀ ନଡ୍ରା ସର୍ବଶେଷ ପରିସ୍ଥିତି ସମ୍ପର୍କରେ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି ଦୁର୍ଗତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସବୁମତେ ସାହାଯ୍ୟ କରିବ ବୋଲି ଶ୍ରୀ ନଡ୍ଡା ପ୍ରତିଶ୍ରୁତି ଦେଇଛନ୍ତି ସିଲିଣ୍ଡର କେରଳ କେରଳ ବନ୍ୟାରେ ଯେଉଁ ଏଲ୍ପିଜି ଗ୍ରାହକମାନଙ୍କର ସିଲିଷ୍ଡର ଭାସିଯାଇଛି ସେମାନଙ୍କୁ ରିହାତି ହାରରେ ନୂଆ ସିଲିଣ୍ଡର ଯୋଗାଇ ଦେବାପାଇଁ ଏକ ପ୍ରସ୍ତାବକୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁମୋଦନ କରିଛନ୍ତି

ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାପାଇଁ ସବୁ ତୈଳ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ଆକି ଦିନଟିକୁ ମଧ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ତେବେ ବର୍ଷା ବ୍ୟୁପ୍ଠାତ ଓ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ସୋମରପେଟ୍ ବିରାଜ୍ପେଟ୍ ଓ କୁଶଲନଗର ପୌରାଞ୍ଚଳର ନିର୍ବାଚନକୁ ସ୍ଥଗିତ ରଖାଯାଇଛି ହେଗ୍ଡେ ସ୍କିଲ୍ ଇଣ୍ଡଷ୍ଟ୍ରୀ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗ୍ଡେ କହିଛନ୍ତି ଦେଶରେ ଦକ୍ଷ ଓ କୁଶଳୀ ଲୋକଶକ୍ତିର ସ୍ଥିତି କେତେ ଏବଂ ସେମାନଙ୍କର ଚାହିଦା କ'ଣ ତାହା ଜାଣିବାପାଇଁ ଉଦ୍ୟୋଗ ଜଗତ ସହ ସରକାର ସମ୍ପର୍କରେ ଅଛନ୍ତି

ତେବେ କିଛିକାଳ ମଧ୍ୟରେ ଏହି ଚାହିଦା ବିଭିନ୍ନ କ୍ଷେତ୍ରରେ ଏକ କୋଟିରୁ ଅଧିକ ହୋଇପାରେ ଉଭୟ ସଙ୍ଗଠିତ ଓ ଅସଙ୍ଗଠିତ କ୍ଷେତ୍ରରେ କୁଶଳୀ ଲୋକଶକ୍ତିର ଆବଶ୍ୟକତା ବୃଦ୍ଧି ପାଉଛି ବୋଲି ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଶ୍ରୀ ହେଗ୍ଡେ ଏହା କହିଛନ୍ତି

ଭୁବନେଶ୍ୱରଠାରେ ଅନୁଷ୍ଠିତ ଅନୁସୂଚିତ କାତି ଜନଜାତି ସମ୍ମିଳନୀ ଓ ପ୍ରଦର୍ଶନୀକୁ ସମ୍ଭୋଧିତ କରି ସେ କହିଛନ୍ତି ଏହି ଉଦ୍ୟମ ଯୋଗୁଁ ଅନେକ ଏସ୍ସି ଏସ୍ଟି ଉଦ୍ୟୋଗୋ ଶହ ଶହ ଯୁବକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛନ୍ତି ନୂତନ ଭାବେ ପ୍ରତିଷ୍ଠା କରାଯାଇଥିବା ବିପରନ ବିକାଶ କେନ୍ଦ୍ର 'ଧର୍ମପଦ ଭବନ' ଆଗ୍ରହୀ ଏସ୍ଏସ୍ ଏସ୍ଯି ଉଦ୍ୟୋଗୀମାନଙ୍କୁ ଉତ୍ତମ ଦକ୍ଷତା ତାଲିମ ସହ ସ୍ଚଚନା ଏବଂ ମାର୍ଗଦର୍ଶନ ଦେବ ବୋଲି ସେ କହିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ୍ କହିଛନ୍ତି ଜାତୀୟ କ୍ଷ୍ରଦ୍ର ଶିଳ୍ପ ସହଯୋଗ ସମିତି ଏନ୍ଏସ୍ଆଇସି ଏବଂ ଏସ୍ଏପି ଇଣ୍ଡିଆ ମଧ୍ୟରେ ହୋଇଥିବା ଚୁକ୍ତି ସ୍ୱାକ୍ଷର ବିକଶିତ ତଥ୍ୟ ମାଧ୍ୟମରେ ଏସ୍ ଏସ୍ଟି ଉଦ୍ୟୋଗୀମାନେ ସୁଫଳ ପାଇପାରିବେ

କର୍ଷାଟକର ଅର୍ଥ ବିଭାଗର ଯୁଗ୍ମ ସଚିବ ଏବଂ ଏସୀୟ ଉନ୍ନୟନ ବ୍ୟାଙ୍କ ଭାରତରେ ଅବସ୍ଥାପିତ ମୁଖ୍ୟ ଅଧିକାରୀ ଏହି ରାଜିନାମାରେ ସ୍ୱାକ୍ଷର କରିଚ୍ଛନ୍ତି ଭିପି ରୁରାଲ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଗ୍ରାମାଞ୍ଚଳରେ ଶିକ୍ଷା ସ୍ୱାସ୍ଥ୍ୟ ଯୋଗାଯୋଗ ଭଳି ମୌଳିକ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଗ୍ରାମାଞ୍ଚଳରେ ଉନ୍ନତମାନର ମୌଳିକ ଭିଭିଭୂମି ପ୍ରତିଷ୍ଠା କରାଗଲେ ସହର ଓ ଗ୍ରାମ ମଧ୍ୟରେ ଦୂରତ୍ୱ ହ୍ରାସ ପାଇବ ଗ୍ରାମାଞ୍ଚଳ ବିକାଶ ପାଇଁ ସ୍ୱତନ୍ତ ଦୃଷ୍ଟି ଦେବାକୁ ସେ ନୀତି ନିର୍ଦ୍ଧାରକ ରାଜନୈତିକ ଦଳ ବୈଜ୍ଞାନିକ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଛନ୍ତି ହାଇଦେରାବାଦରେ କାତୀୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ଦ୍ୱିତୀୟ ଇନୋଭେଟର୍ ଷ୍ଟାଟସ୍ କର୍ମଶାଳାକୁ ଉଦ୍ଘାଟନ କରିବା ଅବସରରେ ଉପରାଷ୍ଟ୍ରପତି କହିଛନ୍ତି ଗ୍ରାମାଞ୍ଚଳର ବିକାଶ ବିନା ଭାରତର ବିକାଶ ସମ୍ଭବ ନୁହେଁ ଗ୍ରାମାଞ୍ଚଳର ବିକାଶ ପାଇଁ ଜଳସେଚନ ଭିଭିଭୂମି ନିର୍ମାଣ ଋଣ ସୁବିଧା ବୀମା ସୁବିଧା ଏବଂ ନୁଆ କିଛି କରିବାର ପ୍ରୟାସ ଏକାନ୍ତ ଅପରିହାର୍ଯ୍ୟ ୟୁଏସ୍ ଇଣ୍ଡିଆ ଆମେରିକାର ସର୍ବୋଚ୍ଚ ସାମରିକ ସଂସ୍ଥା ପେଣ୍ଟାଗନ୍ର ଜଣେ ବରିଷ ଅଧିକାରୀ କହିଛନ୍ତି ଭାରତ ଓ ଆମେରିକା ମଧ୍ୟରେ ଆସନ୍ତା ସପ୍ତାହରେ ନୂଆଦିଲ୍ଲୀରେ ଯେଉଁ ଦୁଇ ଯୁକ୍ତ ଦୁଇ କଥାବାର୍ତ୍ତା ହେବ ତାହା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ନିବିଡ଼ କରିବା ସହ ଆଗେଇ ନେବାରେ ସୁଯୋଗ ଦେବ

ଟ୍ୱିଟ୍ ମାଧ୍ୟମରେ ସେ ପ୍ରଶଂସା କରି କହିଛନ୍ତି ଏହି ଅସାଧାରଣ କ୍ରୀଡ଼ାବିତ୍ ସ୍ୱର୍ଷପଦକ କିତି ଦେଶକୁ ଗୌରବାନ୍ୱିତ କରିଛନ୍ତି

ଏହି ବିଜୟ ସମସ୍ତ ଦେଶରେ ଆନନ୍ଦ ଏବଂ ଗୌରବ ଆଣିପାରିଛି ବୋଲି ସେ କହିଚନ୍ତି

ତେବେ ପୁରୁଷ ରିଲେ ଦୌଡ଼ର ଭାରତୀୟ ପ୍ରତିଯୋଗୀମାନଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ଡିସ୍କସ୍ ଥ୍ରୋରେ ସୀମା ପୁନିଆ ତାଙ୍କର ଶ୍ରେଷ୍ଠ ବ୍ୟକ୍ତିଗତ ପ୍ରଦର୍ଶନ ଦେଖାଇଥିଲେ ମଧ୍ୟ ତାଙ୍କୁ ବ୍ରୋଞ୍ଜ୍ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି

ଗତକାଲି ଭାରତୀୟ ପୁରୁଷ ହକି ଦଳ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ସେମିଫାଇନାଲ୍ରେ ଭାରତ ପେନାଲ୍ଟି ସୁଟ୍ଆଉଟ୍ରେ ମାଲେସିଆଠାରୁ ହାରିଯାଇଛି

ଅପରପକ୍ଷରେ ଭାରତୀୟ ମହିଳା ହକିଦଳ ଆଜି ସ୍ୱର୍ଷପଦକ ପାଇଁ ଜାପାନ ସହ ଲଢ଼ିବ